ପିଏମ୍ ୟୁଏଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆବୁଧାବି ରାଜା ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହ୍ୟାନ୍ଙ୍କ ସହ କଥାବାର୍ତ୍ତା କରିବେ ତିନି ଦେଶୀୟ ଗସ୍ତର ଦ୍ୱିତୀୟ ଦଫାରେ ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବୀରେ ଗତକାଲି ରାତିରେ ଯାଇ ପହଞ୍ଚୁଛନ୍ତି ଉଭୟ ନେତାଙ୍କ ମଧ୍ୟରେ ଆପୋଷ ସ୍ୱାର୍ଥ ବିକଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ସମ୍ଭଳିତ ସବୁ ଦ୍ୱିପକ୍ଷୀୟ ଆଲୋଚନା ହେବ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାରମ୍ଭାର ଉଚ୍ଚସ୍ତରୀୟ ବୈଠକ ଦୁଇଦେଶ ମଧ୍ୟରେ ଚଳଚଞ୍ଚଳ ଦ୍ୱିପକ୍ଷୀୟ ସଂପର୍କକୁ ପ୍ରମାଣିତ କରୁଛି ତାଙ୍କର ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ ସହ ବହୁପାକ୍ଷିକ ଦ୍ୱିପକ୍ଷୀୟ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ବିଦେଶରେ ନଗଦୀ ବିହୀନ ଦେଶନେଣ ନେଟୱାର୍କକୁ ସଂପ୍ରସାରଣ କରିବା ପାଇଁ ଶ୍ରୀ ମୋଦି ଆନୁଷ୍ଠାନିକ ଭାବେ ରୁପେ କାର୍ଡର ଶୁଭାରମ୍ଭ କରିବେ ଏହା ଦ୍ୱାରା ରୁପେ କାର୍ଡ ବ୍ୟବହାର କ୍ଷେତ୍ରରେ ମଧ୍ୟ ପ୍ରାଚ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରଥମ ଦେଶ ହେବ

ଫ୍ରାନ୍ନ ଗସ୍ତ ସାରି ଶ୍ରୀ ମୋଦି ଅବୁଧାବିରେ ଯାଇ ପହଞ୍ଚୁଛନ୍ତି ଫ୍ରାନ୍ନ ଗସ୍ତ କାଳରେ ସେ ଦେଶର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଓ ପ୍ରଧାନମନ୍ତ୍ରୀ ଏଡୱାର୍ଡ ଫିଲିପେଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା ସଫଳ ହୋଇଥିବା ଜଣାପଡ଼ିଛି ପ୍ୟାରିସ୍ସ୍ଥିତ ୟୁନେସ୍କୋ ସଦର କାର୍ଯ୍ୟାଳୟ ସଭାଗାରରେ ସେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇଥିଲେ

ଶ୍ରୀ ମୋଦି କହିଛନ୍ତି ଦୁର୍ନୀତି ପ୍ରିୟାପ୍ରୀତି ତୋଷଣ ଲୋକମାନଙ୍କ ଅର୍ଥ ହରିଲୁଟ୍ ଏବଂ ସନ୍ତାସବାଦକୁ ପୂର୍ବ ଅପେକ୍ଷା ଏବେ ନିୟନ୍ତ୍ରଣ କରାଯାଇ ପାରିଛି ତିନି ତଲାକ୍ ପ୍ରଥା ଉଚ୍ଛେଦକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ନୂଆ ଭାରତରେ ମୁସଲମାନ ମହିଳାଙ୍କ ପ୍ରତି ଏଭଳି ଅନ୍ୟାୟକୁ କଦାପି ବରଦାସ୍ତ କରାଯିବ ନାହିଁ

ଆବୁଧାବିରୁ ଶ୍ରୀ ମୋଦି ବାହାରିନ୍ ଯିବେ ଏବଂ ସେଠାରେ ସେ ରାଜା ଶେଖ୍ ହମଦ୍ ବିନ୍ ଇଶା ଅଲ୍ ଖଲିଫାଙ୍କ ସହ ବୈଠକରେ ଯୋଗ ଦେବେ

ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏକି ବାହାରିନ୍ ଗସ୍ତରେ ଯାଉଛନ୍ତି ସେଠାରେ ସେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି

ଦ୍ୱିତୀୟଥର କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ତୂତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳ ଆକାଶବାଣୀ ଓ ଦୂରଦର୍ଶନ ନ୍ୟୁଜ୍ ୟୁଟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ

ରାଜନାଥ ବିଜେପି ୱାର୍କର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ପ୍ରତିରକ୍ଷା କ୍ଷମତାକୁ ଏଭଳି ଭାବେ ମଜବୁତ କରାଯାଉଛି ଯାହାଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମକୁ ଧମକ ଦେବାକୁ ଡରିବ ସେ କହିଚ୍ଚନ୍ତି ପ୍ରତିଦିନ ଭାରତ ତା'ର ଶକ୍ତିକୁ ମଜବୁତ କରୁଛି କିନ୍ତୁ କୌଣସି ଦେଶ ବିରୁଦ୍ଧରେ ଲକ୍ଷ୍ୟ ରଖି ଏହା କରାଯାଉ ନାହିଁ ଗତକାଲି ଲକ୍ଷ୍ନୌଠାରେ ବିଚ୍ଚେପି କର୍ମୀମାନଙ୍କର ଏକ ସମ୍ଭର୍ଦ୍ଧନା ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂ ସପ୍ତଦଶ ଲୋକସଭା ନିର୍ବାଚନରେ ପାର୍ଟିର କର୍ମୀମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବରୁ ଶ୍ରୀ ସିଂ ସେଷ୍ଟ୍ରାଲ୍ କମାଣ୍ଡ ଓ ଏକାଦଶ ଗୋର୍ଖା ରାଇଫଲ୍ ରେଜିମେଣ୍ଟ କେନ୍ଦ୍ର ପରିଦର୍ଶନ କରି ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟସ୍ଥିତ ସେଣ୍ଟ୍ରାଲ କମାଣ୍ଡ ଯୁଦ୍ଧ ସ୍କାରକୀ 'ସ୍କୃତିକା'ରେ ପ୍ରୁଷ୍ପମାଲ୍ୟ ଅର୍ପଣ କରିଥିଲେ ହର୍ଷବର୍ଦ୍ଧନ କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଲୋକମାନଙ୍କୁ ସୁଷମ ଓ ନିରାପଦ ଖାଦ୍ୟ ଯୋଗାଇବା ଲାଗି ଖାଦ୍ୟ ନିରାପତ୍ତା ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଉଚିତ ଦିଲ୍ଲୀ ନିକଟସ୍କୁ ଗାଜିଆବାଦଠାରେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତପକ୍ଷର ପ୍ରଥମ ଅତ୍ୟାଧ୍ରନିକ ଜାତୀୟ ଖାଦ୍ୟ ନିରାପତ୍ତା ପ୍ରୟୋଗଶାଳାକୁ ଉଦ୍ଘାଟନ କରି ଶ୍ରୀ ବର୍ଦ୍ଧନ ଏହା କହିଛନ୍ତି ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ସହ ଶ୍ରୀ ବର୍ଦ୍ଧନ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତପକ୍ଷ ଫସାଇ ଟାୱାରର ମିଳିତ ଭାବେ ଶିଳାନ୍ୟାସ ମଧ୍ୟ କରିଚ୍ଛନ୍ତି ସୀତାରମଣ ଇକୋନମିକ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ ପାଇଁ ଅନେକ ପଦକ୍ଷେପ ବିଷୟ ଘୋଷଣା କରିଛନ୍ତି

ଦୀର୍ଘ ମିଆଦି ଓ ସ୍ୱଚ୍ଚକାଳୀନ ଅଂଶଧନ ବଦଳି ଓ ୟୁନିଟ୍ଗୁଡ଼ିକ ଉପରେ ଏହା କାର୍ଯ୍ୟକାରୀ ହେବ ଉଦ୍ୟୋଗ ସାମାଜିକ ଉତ୍ତରଦାୟୀତା ଲଙ୍ଘନ କ୍ଷେତ୍ରରେ ବର୍ତ୍ତମାନ ଦିୱାନୀ ମାମଲା ଭାବେ ବିବେଚିନା କରାଯିବ ପୂର୍ବରୁ ଏହା ଫୌଜଦାରୀ ମାମଲା ଭାବେ ବିବେଚନା କରାଯାଉଥିଲା ଟିକସ ସଂକ୍ରାନ୍ତୀୟ ସମସ୍ତ ନୋଟିସ୍ ଓ ନିର୍ଦ୍ଦେଶନାମା ଏଣିକି କମ୍ପ୍ୟୁଟର ବ୍ୟବସ୍ଥା ମାଧ୍ୟମରେ କେନ୍ଦ୍ରୀଭୂତ କରାଯିବ ଷ୍ଟାର୍ଟ୍ଅପ୍ମାନଙ୍କର ସମସ୍ୟା ଦୂର କରିବା ପାଇଁ ସିବିଡିଟିର ଜଣେ ସଦସ୍ୟଙ୍କ ଅଧୀନରେ ଏକ ସ୍ୱତନ୍ତ ସେଲ୍ ଗଠନ କରାଯିବ ଷ୍ଟାର୍ଟ୍ଅପ୍ କମ୍ପାନୀଗୁଡ଼ିକର ଆୟକର ବିବାଦ ସମାଧାନ ପାଇଁ ଏହି ସେଲ୍ କାମ କରିବ

ସୁଧ ହାର ସହ ରେପୋରେଟ୍କୁ ସିଧାସଳଖ ଯୋଡ଼ି ସରକାର ଗୃହ ନିର୍ମାଣ ଗାଡ଼ି ଓ ଅନ୍ୟ ଖୁଚୁରା ରଣ ଉପରୁ ଇଏମ୍ଆଇ ହ୍ରାସ କରିଛନ୍ତି ଶିବ୍ଧଗୁଡ଼ିକ ପାଇଁ ମୂଳଧନ ଋଣ ଉପରେ ସୁଧ ମଧ୍ୟ ହ୍ରାସ କରାଯାଇଛି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଜିଏସ୍ଟି ଫେରସ୍ତ ମାସକ ଭିତରେ କରାଯିବ

ସୀତାରମଣ ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ଭାରତୀୟ କମ୍ପାନୀଗୁଡ଼ିକୁ ଶୋଷଣରୁ ରକ୍ଷା କରିବା ପାଇଁ ନିଶ୍ଚିତ ପଦକ୍ଷେପ ନେବା ସକାଶେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ପ୍ରତିଯୋଗୀତା କମିଶନ୍ ସିସିଆଇକୁ ପରାମର୍ଶ ଦେଇଛନ୍ତି

ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଜନ୍ମୋହବ ଜନ୍ମାଷ୍ଟମୀ ଆଜି ଭକ୍ତି ଓ ଉଲ୍ଲାସର ସହ ଦେଶର ବିଭିନ୍ନ ଅଞ୍ଚଳରେ ପାଳିତ ହେଉଛି ଉତ୍ତର ପ୍ରଦେଶର ମଥୁରା ଏବଂ ବୃନ୍ଦାବନରେ ପ୍ରଭୁ ଶ୍ରୀକୃଷଙ୍କ ଜନ୍ମୋସବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ହଜାର ହଜାର ମନ୍ଦିର ସହ ବାଙ୍କବିହାରୀ ମନ୍ଦିର ପ୍ରେମ ମନ୍ଦିର ଇସ୍କନ ମନ୍ଦିର ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମନ୍ଦିରଗୁଡ଼ିକୁ ସୁନ୍ଦରଭାବେ ସଜା ଯାଇଛି ଉଉରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମଥୁରାରେ ଆୟୋଜିତ ହେବାକୁଥିବା ଜନ୍ତାଷ୍ଟମୀ ପାଳନ ଉହବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ସେ ତାଙ୍କ ବାର୍ତ୍ତାରେ କହିଚ୍ଚନ୍ତି ଯୋଗେଶ୍ୱର ଶ୍ରୀକୃଷ୍ଣ ନ୍ୟାୟୋଚିତ ଭାବେ ଅସତ୍ୟ ଉପରେ ବିଜୟ ଏବଂ ସତ୍ୟ ପ୍ରତି ଆନୁଗତ୍ୟର ମୂର୍ତ୍ତିମନ୍ତ ପ୍ରତୀକ ସେ କହିଛନ୍ତି ଶ୍ରୀକୃଷ୍ଣ ଆମକୁ ନିଷ୍କାମ କର୍ମର ଶିକ୍ଷା ଦେଇଛନ୍ତି ଯାହାର ଅର୍ଥ ପୁରସ୍କାରଠାରୁ କର୍ତ୍ତବ୍ୟନିଷ୍ଠ ହେବା ଆବଶ୍ୟକ ରାଷ୍ଟ୍ରପତି କହିଛନ୍ତି ଜନ୍କାଷ୍ଟମୀ ଆମକୁ ଜୀବନର ପ୍ରତିବଦ୍ଧତା ସହ ପରିଚିତ କରାଇଥାଏ ଶ୍ରୀକୃଷ୍ଣଙ୍କର ଏହି ସାର୍ବଜନୀନ ସତ୍ୟକୁ ଆମେ ଅନୁସରଣ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି ୟୁଏନ୍ଏସ୍ସି ଚୀନ୍ ପାକ୍ ଜାତିସଂଘ ନିରାପତ୍ତା ବୈଠକରେ ଚୀନ୍ ଓ ପାକିସ୍ତାନକୁ ଧାର୍ମିକ ସଂଖ୍ୟାଲଘୁ ସଫପ୍ରଦାୟକୁ ହଇରାଣ ହରକତ କରାଯାଉଥିବା ବିଷୟକୁ ନେଇ ଉଭୟ ଦେଶକୁ ନିନ୍ଦା କରାଯାଇଛି ଉଭୟ ଦେଶରେ ଖ୍ରୀଷ୍ଟଧର୍ମାବଲମ୍ୟୀ ଅହନ୍ମଦୀଉଇଘୁଷ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିବା ବିଷୟକୁ ନେଇ ଆମେରିକା ଓ ବ୍ରିଟେନ୍ ତୀବ୍ର ସମାଲୋଚନା କରିଛନ୍ତି ସଶସ୍ତ ଯୁଦ୍ଧ କ୍ଷେତ୍ରରେ ଧାର୍ମିକ ସଂଖ୍ୟାଲଘୁ ଲୋକମାନଙ୍କର ନିରାପତ୍ତା ଓ ସୁରକ୍ଷା ସଂକ୍ରାନ୍ତ ଏହି ବୈଠକକୁ ପୋଲାଣ୍ଡ ପକ୍ଷରୁ ଆୟୋଜନ କରାଯାଇଥିଲା